ତେବେ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ବି ବିଧାୟକ ଦଳ ନେତା ନିର୍ବାଚନ ହୋଇପାରିଲା ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି

ଦଳୀୟ ଇସ୍ତାହାର ଅନୁଯାୟୀ ସମସ୍ତ ପ୍ରତିଶ୍ରତି ପାଳନ କରାଯିବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

ହୋଇଛନ୍ତି ବୋଲି ମନ୍ତୀ ଶ୍ରୀ ଚୌବେ ସୂଚନା ଦେଇଛନ୍ତି

ତେବେ ଏହି ଘଟଶାରେ କେହି ମୃତାହତ ହୋଇଥିବାର ଖବର ହସ୍ତଗତ ହୋଇନାହିଁ

କରୁରୀ ଅବତରଶ କରିଥିବା ବିମାନଟି ହାଇଦ୍ରାବାଦରୁ ଗୌହାଟୀ ଯାଉଥଲା

ବ୍ୟକ୍ତି ଜଣକ ଜଣେ ମାନସିକ ବିକାରଗ୍ରସ୍ଠ

ତାଙ୍କୁ ବିମାନ ବନ୍ଦର କର୍ତ୍ତପକ୍ଷ ଏୟାରପୋର୍ଟ ପୁଲିସ୍ କିମା ଦେଇଥିଲେ ପୁଲିସ୍ ତାଙ୍କୁ କ୍ୟାପିଟାଲ୍ ହସିଟାଲ୍କୁ ପଠାଇଛି ଇର୍ସାଦଙ୍କ ସହିତ ତାଙ୍କର ଜଣେ ବନ୍ଧୁଙ୍କୁ ମଧ୍ୟ ପୁଲିସ୍ ଜିମା ଦିଆଯାଇଛି

କୋର୍ଟ୍ ପରିସରରେ ଚାରା ମଧ୍ଧ ରୋପଣ କରାଯାଇଥିଲା

ଗତକାଲି ସୁଦ୍ଧା ତିନୋଟିଯାକ ରଥର ଯୋଖାକାମ ଶେଷ ହୋଇଛି

ବର୍ଷା ଯୋଗୁଁ ମାଥିଲି ବ୍ଲକ୍ ଅନ୍ତର୍ଗତ ମାଡିମୁଖା ଗ୍ରାମ ନିକଟରେ ଏକ ଲଭଟ୍ ଧୋଇ ହୋଇଯାଇଛି